ପାଲାମେଣ୍ଟ୍ ମିଟ୍ ଆସନ୍ତାକାଲିଠାର୍ଚ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଉଭୟ ସଭାଗୃହରେ କାର୍ଯ୍ୟଧାରା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକରେ ସରକାର ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ମଧ୍ୟ ସଭାଗୃହରେ ସୁରୁଖୁରୁରେ କାର୍ଯ୍ୟଧାରା ପରିଚାଳନା ପାଇଁ ସହମତି ହାସଲ ସକାଶେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଳୋକସଭା ବାଚସ୍କତି ସୁମିତ୍ରା ମହାଜନ ଆସନ୍ତାକାଲି ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ଏକମାସ ଧରି ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନ ଆସନ୍ତାବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଓ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ

କାଉଣ୍ଟିଂ ଆସନ୍ତାକାଲି ଛତିଶଗଡ଼ ମଧ୍ୟପ୍ରଦେଶ ରାଜସ୍ଥାନ ତେଲଙ୍ଗାନା ଓ ମିକ୍ଜୋରାମ ବିଧାନସଭା ପାଇଁ ଭୋଟ୍ ଗଣତି ହେବ ଭୋଟ୍ ଗଣତି ଦୃଷ୍ଟିରୁ ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ ପାଇଁ ଆକାଶବାଣୀର ସମ୍ଭାଦସେବା ବିଭାଗ ପକ୍ଷରୁ ସ୍ପତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ନିୟମିତ ପ୍ରସାରଣ ବୂଲେଟିନ୍ ଗ୍ରଡ଼ିକରେ କେତେକ ପରିବର୍ତ୍ତନ କରାଯାଇଛି

ଶ୍ରୀ କୋବିନ୍ଦ ମିଆଁମାର ରାଜଧାନୀ ନପିତ ଓ ୟଙ୍ଗୁନ୍ ପରିଦର୍ଶନ କରିବେ ଏବଂ ପ୍ରତିପକ୍ଷ ୟୁ ଞ୍ଚିନ୍ ମିଣ୍ଟ ଏବଂ ଜାତୀୟ ଉପଦେଷ୍ଟା ଅଙ୍ଗ୍ ସାନ୍ ସୁଚୀଙ୍କ ସହ କଥାବାର୍ତ୍ତା କରିବେ ଶ୍ରୀ କୋବିନ୍ଦଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯାଉଛି ମିଆଁମାର ସହ ଗତ ତିନିବର୍ଷ ଭିତରେ ଭାରତର ରାଜନୈତିକ ଅର୍ଥନୈତିକ ଓ ପ୍ରତିରକ୍ଷା ସଂପର୍କ ଦୂତ ବୃଦ୍ଧି ପାଇଛି ରାଷ୍ଟ୍ରପତିଙ୍କ ଏହି ଗସ୍ତ ମିଆଁମାର ସହ ଭାରତର ଭାଗିଦାରୀ ସଂପର୍କକୁ ଆହୁରି ମଜବୁତ କରିବ ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଆଁମାର ଗସ୍ତ ଓ ସେ ଦେଶର ଜାତୀୟ ଉପଦେଷ୍ଟା ଅଙ୍ଗ ସାନ୍ ସୁଚୀଙ୍କ ଗତ ଜାନୁୟାରୀ ମାସରେ ଭାରତ ପରିଦର୍ଶନ ଯୋଗୁଁ ଦୁଇଦେଶ ମଧ୍ୟରେ ଘନିଷ୍ଠ ହୋଇଥିବା ସଂପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି ପ୍ରେସିଡେଣ୍ଟ ଗୋରଖପୁର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋରଖପୁରଠାରେ ମହାରଣା ପ୍ରତାପ ଶିକ୍ଷା ପରିଷଦର ସପ୍ତାହ ବ୍ୟାପି ଚାଲିଥିବା ଉସବର ଆଜି ଉଦ୍ଯାପନୀ ଅଧିବେଶନରେ ଯୋଗଦେବ ଗୋରଖନାଥ ମଠ ପକ୍ଷରୁ ଏହି ଶିକ୍ଷା ପ୍ରତିଷ୍ଠାନ ପରିଚାଳିତ ହେଉଛି ଶ୍ରୀ କୋବିନ୍ଦ ଦିଲ୍ଲୀ ଫେରିବା ପୂର୍ବରୁ ଗୋରଖନାଥ ମନ୍ଦିର ଯାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ସ୍ୱର୍ଗତ ମହନ୍ତ ଅବୈଦ୍ୟନାଥ ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ

ସେ କହିଛନ୍ତି ଏଥର ବିଶ୍ୱବିଦ୍ୟାଳୟ ଖେଳାଳୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ ସ୍ଥାନୀୟ ମେଧାବୀ ଖେଳାଳି ମାନଙ୍କୁ ବିଶ୍ୱସରୀୟ ମଞ୍ଚକୁ ଆଣିବା ପାଇଁ କ୍ରୀଡାବ୍ୟବସ୍ଥାରେ ଉନ୍ନତି ପାଇଁ ତାଙ୍କ ମନ୍ତ୍ରଣାଳୟ ଉଦ୍ୟମ କରୁଥିବା ଶ୍ରୀ ରାଠୋର କହିଛନ୍ତି ବିଭିନ୍ନ କ୍ରୀଡାରେ ତାଲିମ ଦେବା ପାଇଁ ବେସରକାରୀ ସଂଗଠନଗୁଡିକୁ ମଧ୍ୟ ସହଭାଗିତା କରାଯିବ ଶ୍ରୀ ରାଠୋର କହିଛନ୍ତି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶର ଦେଢ ହଜାର ବିଦ୍ୟାର୍ଥୀଙ୍କୁ ବୃତ୍ତି ପ୍ରଦାନ କରାଯାଉଛି ମାଲ୍ୟା ଏକ୍ରାଡିସନ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କୀତ ବିଚାର ପାଇଁ ଆଜି ଲଣ୍ଡନର ଓ୍ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ସେ ହାଜର ପାଇଁ ଦିନଧାର୍ଯ୍ୟ ହୋଇଛି

ଗତବର୍ଷ ଏପ୍ରିଲରୁ ଗିରଫ ହେବା ପରେ ତାଙ୍କୁ ପ୍ରତ୍ୟାର୍ପଣ ପାଇଁ ମକଦ୍ଦମା ଚାଲିଥିବାବେଳେ ସେ ଜାମିନରେ ଅଛନ୍ତି ଯଦି ଆକି ଏହି ମାମଲାର ବିଚାର ହୁଏ ତେବେ ବର୍ଷେ ହେଲା ଚାଲିଥିବା ପ୍ରତ୍ୟାର୍ପଣ ମକଦ୍ଦମାରେ ଏକ ଗୁରୁତ୍ୱପୂର୍ଣ୍ଣ ବିବେଚନା ବୋଲି ମନେ କରାଯିବ ଫ୍ରାନ୍ସ ପ୍ରୋଟେଷ୍ଟ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଏବଂ ହିଂସାକାଣ୍ଡ ପାଇଁ ଫ୍ରାନ୍ନ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ରାଷ୍ଟ୍ରକୁ ସମ୍ଭୋଧନ କରିବେ ରାଷ୍ଟ୍ରପତିଙ୍କ ଏଲିସି ପ୍ରାସାଦରୁ ସେ ସମସ୍ୟାର ସମାଧାନ ପନ୍ଥା ବାହାର କରିବା ସହ ବିରୋଧ ପ୍ରଦର୍ଶନରୁ କ୍ଷାନ୍ତ ହେବାକୁ ଦେଶବାସୀଙ୍କୁ ନିବେଦନ କରିବା ଆଶା କରାଯାଉଛି ଇନ୍ଧନ ଶୁଳ୍କ ବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ଅତ୍ୟଧିକ କର ବୃଦ୍ଧି ଫଳରେ ଦେଶବ୍ୟାପୀ କିଛିଦିନ ହେଲା ବିରୋଧ ପ୍ରଦର୍ଶନ କରାଯାଉଛି ଅର୍ଥମନ୍ତ୍ରୀ ବ୍ରନ୍ ଲେ ମାଇରେ ପ୍ୟାରିସ୍ର ବିକ୍ଷୋଭକାରୀମାନଙ୍କ ଦ୍ୱାରା ହିଂସାକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ଦୋକାନ ବଜାରସବୁ ବୁଲି ଦେଖିଛନ୍ତି ଉଭୟ ଗଣତନ୍ତ୍ର ଏବଂ ସମାଜ ପ୍ରତି ଏହା ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ସେ କହିଛନ୍ତି

ଚୀନ୍ ୟୁଏସ୍ ହୁଆଓ୍ୱି ଟେଲିକମ୍ କମ୍ପାନିର ଅର୍ଥନୈତିକ ଅଧିକାରୀଙ୍କୁ କାନାଡାରେ ଗିରଫ କରାଯିବା ବିଷୟକୁ ଚୀନ୍ ଦୂଢ଼ ପ୍ରତିବାଦ କରିଛି ଗତକାଲି ଚୀନ୍ ପକ୍ଷରୁ ଆମେରିକା ରାଷ୍ଟ୍ରଦୂତଙ୍କୁ ଡକାଯାଇ ଏ ପ୍ରସଙ୍ଗ ଉତ୍ଥାପନ କରାଯାଇଛି ଏବଂ ଆମେରିକା ସେ ଦେଶର ନାଗରିକମାନଙ୍କ ପ୍ରତ୍ୟର୍ପଣ ଦାବିରୁ ଓହରିଯାଉ ବୋଲି ପରାମର୍ଶ ଦିଆଯାଇଛି ଚୀନ୍ ବୈଦେଶିକ ମନ୍ତ୍ରଶାଳୟ ପକ୍ଷର୍ କ୍ରହାଯାଇଛି ଯେ ଉପବୈଦେଶିକ ମନ୍ତ୍ରୀ ଲି ଚେଙ୍ଗ୍ ଆମେରିକା ଚୀନ୍ର ନାଗରିକମାନଙ୍କର ବୈଧ ଅଧିକାରକୁ ଲଂଘନ କରୁଛି ଏବଂ ଖୁବ୍ ଶୀଘ୍ର ନିଜକୁ ସଂଶୋଧନ କରୁ ବୋଲି ପରାମର୍ଶ ଦେଇଛନ୍ତି

ୟୁରୋପୀୟ ସଂଘ ସହ ବେକ୍ସିଟି ରାଜିନାମାରୁ ଓହରିଯିବା ପାଇଁ ଶ୍ରୀମତୀ ମେ'ଙ୍କର ପ୍ରସ୍ତାବକୁ ସାଂସଦମାନେ ପ୍ରତ୍ୟାଖ୍ୟାନ କରିବାର ଆଶା କରାଯାଉଥିବାବେଳେ ସେ ଏହି ପ୍ରସ୍ତାବ ସପକ୍ଷରେ ସମର୍ଥନ ହାସଲ କରିବା ପାଇଁ ଜୋରସୋର ଲାଗିଛନ୍ତି ଏଭଳି କ୍ସବନାଜଜ୍ଞନା ଚାଲିଥିଲାବେଳେ ଭୋଟଗ୍ରହଣକୁ ଡେରି କରିବା ପାଇଁ ସରକାର ଘୋଷଣା କରିପାରନ୍ତି ବୋଲି ଆଶଙ୍କା ଥିବାରୁ ଆଗୁଆ ଭୋଟଗ୍ରହଣ ହୋଇପାରେ ବୋଲି ଅନୁମାନ କରାଯାଉଛି ତେଲଙ୍ଗାନା ନିଶା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ନୂଆନୂଆ ପ୍ରକାରର ସନ୍ତାସବାଦ ଓ ଦେଶଦ୍ରୋହ କାର୍ଯ୍ୟକଳାପ ଆହ୍ବାନର ମୁକାବିଲା କରିବା ପାଇଁ କେନ୍ଦୀୟ ଶିଳ୍ପ ନିରାପତ୍ତା ବାହିନୀ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିରାପତ୍ତା ଦୁର୍ବିପାକ ପରିଚାଳନା ଓ ବିମାନ ଚଳାଚଳ ନିରାପତ୍ତା କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଏହି ବାହିନୀ ଅନ୍ୟ ଦେଶର ଅଧିକାରୀମାନଙ୍କୁ ତାଲିମ ଦେଉଥିବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଛନ୍ତି

ରବିଶଙ୍କର ଅଶ୍ୱିନୀ ଏବଂ ମହମ୍ମଦ ସାମି ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ